କକ୍କେନମେଙ୍କ ଜୋନରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି

ଏହି ଦୁଇ ଯବାନ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ଏହାକୁ ମିଶାଇ ଆଠଜଣ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିସାରିଲେଣି

ରାଜ୍ୟରେ କରୋନା ସ୍ତିତିକୁ ଦେଖ ମନ୍ତୀ ପରିଷଦ ବୈଠକରେ କେତେକ ବଡଧରଣର ନିଷ୍ବଉି ନିଆଯାଇପାରେ ବୋଲି ସ୍ଚନା ମିଳିଛି

ଭୁବନେଶ୍ୱରରେ ଥିବା ମନ୍ତୀମାନେ ଲୋକସେବା ଭବନରେ ଏବଂ ଭୁବନେଶ୍ୱର ବାହାରେ ଥିବା ଅନ୍ୟମନ୍ତୀମାନେ ନିଜ ଜିଲ୍ଲାରେ ଜିଲ୍ଲାପାଳଙ୍କ ଭିଡିଓ କନ୍ଫରେନ୍ପ ପ୍ରକୋଷରୁ ବୈଠକରେ ସାମିଲ ହେବେ ବୋଲି ସ୍ଚନା ମିଳିଛି